ସେହିପରି ମୋବାଇଲ୍ ଆପ ଦ୍ୱାରା ଗୃହ ନିର୍ମାଣ ନିମନ୍ତେ ଥିବା ବିଭିନ୍ନ କିସ୍ତିଗୁଡ଼ିକର ପ୍ରକ୍ରିୟା ଓ ଫଟୋ ଅପ୍ଲୋଡ କରାଯାଇ ପାରିବ

ସେହିପରି କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ପୁରୀରେ ବ୍ୟାପକ ପଦକ୍ଷେପ ନିଆଯାଇଛି

ଏଥପାଇଁ ଆକି ବିଙ୍କପ୍ତି ପ୍ରକାଶ ପାଇବ

ଏହି ତରଳ ଗୁଡ଼ ପ୍ରବାହିତ ହେବା ଫଳରେ ତାହା ମୁଖ୍ୟ ରାସ୍ତାକୁ ଚାଲି ଆସିଥିଲା

ତା'ପରେ ମୋଲାସିସ୍ ଟାଙ୍କିର ମରାମତି କରାଯାଇଛି